ପ୍ରଲ୍ତୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ଭାରତକ୍ ଦୂର୍ବଳ କରିଦେବ ନାହି ବୋଲି କହିଲେ ପ୍ରଧାନମନ୍ତୀ

ଏହି ଘଟଶାରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଗଭୀର ଶୋକପ୍ରକାଶ କରିବା ସହ ସହିଦଙ୍ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ସେହିପରି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏହି ଆକ୍ରମଣକୁ ଏକ ଦୁଖଦ ଘଟଶାଭାବେ ବର୍ଷ୍ନା କରିବା ସହ ଆଜି ସଚିବାଳୟରେ ଏଥିଲାଗି ଏକମିନିଟ୍ ନୀରବ ପ୍ରାର୍ଥନା କରିଛନ୍ତି

ମିଳିଥିବା ସ୍ଚନା ଅନୁଯାୟୀ ତାଙ୍କର ଆକିର ସମସ୍ ରାକନେତିକ କାର୍ଯ୍ୟକ୍ରମ ମଧ୍ଧ ବାତିଲ କରାଯାଇଥିବା ଜଣାଯାଇଛି

ମିଳିଥିବା ସ୍ଚନା ଅନୁଯାୟୀ ଚଳିତଥର ସିଟିଜେନ୍ ଭିକିଲାନ୍ ଆପ୍ ଲଞ କରାଯିବ

ଭୋଟର ତାଲିକାରୁ ବାଦ୍ ପଡିଥିବା ବ୍ୟକ୍ତିମାନଙ୍କୁ ଏଥିରେ ସୁଯୋଗ ଦିଆଯିବ